ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଫେଲ ଯୁଦ୍ଧ ବିମାନ କିଶା ମାମଲାରେ ତ କଂଗ୍ରେସର ତୀବ୍ର ସମାଲୋଚନା କରି ସମସ୍ତ ଅଭିଯୋଗ ମିଥ୍ୟା ଉପରେ ପର୍ଯ୍ୟବେଶିତ ବୋଲି କହିଚ୍ଚନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ମଣିପୁରକୁ ରେଳ ସଡ଼କ ବିମାନ ଓ ତଥ୍ୟ ଯୋଗାଣରେ ଉତ୍ତମ ଯୋଗାଯୋଗ ପ୍ରଦାନକୁ କେନ୍ଦ୍ର ସରକାର ଅଗ୍ରାଧିକାର ଦେଇ ଆସୁଛନ୍ତି ସେ କହିଛନ୍ତି ଇମ୍ଫାଲ୍ ତୁପୁଲ୍ ରେଳ ନିର୍ମାଣ ରାଜ୍ୟରେ ହେଲିକପ୍ଟର ସେବା ଆରମ୍ଭ ଜାତୀୟ ରାଜପଥର ବିକାଶ ଓ ପଞ୍ଚାୟତଗୁଡ଼ିକ ମଧ୍ୟରେ ଇଷ୍ଟରନେଟ୍ ମାଧ୍ୟମରେ ଯୋଗାଯୋଗ ବୃଦ୍ଧି ପାଇଁ ପ୍ରସ୍ତାବିତ 'ତଥ୍ୟ ରାଜପଥ' ଏ ଦିଗରେ ପ୍ରକୃଷ୍ଟ ଉଦ୍ୟମ ଏଲ୍ଏସ୍ ରାଫେଲ୍ ରିପ୍ଲାଏ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଫେଲ ଯୁଦ୍ଧ ବିମାନ କିଣା ମାମଲାରେ କଂଗ୍ରେସର ଅଭିଯୋଗ ପାଇଁ ତାହାର ତୀବ୍ର ସମାଲୋଚନା କରିଛନ୍ତି ରାଫେଲ ଯୁଦ୍ଧ ବିମାନ କିଣା ସଂକ୍ରାନ୍ତ ସମସ୍ତ ଅଭିଯୋଗ କେବଳ ମିଥ୍ୟା ଉପରେ ପର୍ଯ୍ୟବେଶିତ ବୋଳି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଆଜି ଲୋକସଭାରେ ରାଫେଲ କାରବାର ସଂକ୍ରାନ୍ତ ବିତର୍କରେ ଅଂଶଗ୍ରହଣ କରି ଶ୍ରୀମତୀ ସୀତାରମଣ କହିଛନ୍ତି କଂଗ୍ରେସ ମିଥ୍ୟାକୁ ଭିଭିକରି ଉଭୟ ପାର୍ଲାମେଣ୍ଟରେ ଓ ପାର୍ଲାମେଣ୍ଟ ବାହାରେ ଦେଶକୁ ବିଭ୍ରାନ୍ତ କରୁଛି

ମନ୍ତ୍ରୀ କହିଛନ୍ତି ସୁପ୍ରିମ୍କୋର୍ଟ ତାଙ୍କର ରାୟରେ ବିମାନ କିଣା ମାମଲାରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନ ଥିବା କଥା ଦର୍ଶାଇ ଥିଲେ ଏଲ୍ଏସ୍ ଜେଟଲୀ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି କହିଛନ୍ତି ପଞ୍ଚଦଶ ଅର୍ଥ କମିଶନକୁ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି ଏବଂ ତାହା ଚଳିତ ଅକ୍ଟୋବର ଶେଷ ସୁଦ୍ଧା ଉପଲହ୍ଧ ହେବ

ଅର୍ଥ କମିଶନ୍ ରାଜ୍ୟଗୁଡ଼ିକୁ ସହାୟତା ପ୍ରଦନା ପ୍ରସ୍ତାବ ଦେବା ସମୟରେ ଜନସଂଖ୍ୟାର ସାମୟିକ ବୃଦ୍ଧିକୁ ମଧ୍ୟ ବିଚାରକୁ ନେବେ ଜେଟଲୀ କହିଛନ୍ତି କେନ୍ଦ୍ର ରାଜ୍ୟ ମଧ୍ୟରେ କର ଆବଶ୍ଚନ ଏବଂ ବିଭିନ୍ନ ଯୋଜନା ବାବଦ ଅର୍ଥ ପରିମାଣ ସ୍ଥିର କରିବା କ୍ଷେତ୍ରରେ ପଞ୍ଚଦଶ ଅର୍ଥ କମିଶନ କ୍ଷମତାପନ୍ନ ଅଟନ୍ତି

ସେମାନେ ରାଜନୈତିକ ନେତା ଓ ଦିଲ୍ଲୀ ଏବଂ ଉତ୍ତରଭାରତର ସରକାରୀ ଅନୁଷ୍ଠାନଗୁଡ଼ିକ ଉପରେ ଆତ୍କଘାତି ଆକ୍ରମଣ ଓ ବୋମା ବିସ୍ଫୋରଣ କରିବାକ୍ ଯୋଜନା କର୍ତ୍ତିଲେ

ଶ୍ରନ୍ୟକାଳ ବେଳେ ଏ ପ୍ରସଙ୍ଗ ଉତ୍ଥାପନ କରାଯାଇଥିଲା ପୂର୍ବରୁ ରାକ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟାନାଇଡ୍ର କହିଥିଲେ କିଛି ମହିଳା ସାଂସଦ ତାଙ୍କ ସାକ୍ଷାତ କରି ଏହା ଉପରେ ସଭାକକ୍ଷରେ ଆଲୋଚନା ପାଇଁ ଅନୁରୋଧ କରିଥିଲେ ସମାଜବାଦୀ ପାର୍ଟିର ଜୟା ବଚନ ତାଙ୍କ ପାର୍ଟି ମହିଳା ସଂରକ୍ଷଣ ବିଲ୍ ବିରୁଦ୍ଧରେ ଯାଉ ନାହିଁ ବୋଲି ସ୍ୱଷ୍ଟିକରଣ ଦେଇଥିଲେ ଦଳିତ ମହିଳାମାନଙ୍କୁ ବିଲ୍ରେ ସ୍ଥାନ ଦେବାକୁ ସେ ପ୍ରସ୍ତାବ ଦେଇଥିଲେ ଏଲ୍ଏସ୍ ସାବରିମାଳା ସାମରିମାଳା ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ପ୍ରସଙ୍ଗ ଆଜି ଲୋକସଭାରେ ଉହ୍ଚାପନ କରାଯାଇଥିଲା ଶ୍ରନ୍ୟକାଳ ବେଳେ କଂଗ୍ରେସର କେସି ବେଣ୍ରଗୋପାଳ ଏ ପ୍ରସଙ୍ଗ ଉହାପନ କରି ଏହାର ବ୍ୟବସ୍ଥାପିକା ମାଧ୍ୟମରେ ସମାଧାନ ପାଇଁ ଦାବି କରିଥିଲେ ସେ କହିଥିଲେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ହିଂସାକାଣ୍ଡ ଘଟଣାମାନ ଘଟୁଛି ଓ ସରକାର ଏହାକୁ ଉସକାଉଛନ୍ତି ବୋଲି ସେ ଦୋଷାରୋପ କରିଥିଲେ

ସେ କହିଥିଲେ କେରଳ ସରକାର ସୁପ୍ରିମ୍କୋର୍ଟଙ୍କ ନିଷ୍ପଭିକ୍ କାର୍ଯ୍ୟକାରୀ କର୍ତ୍ଥନ୍ତି ବିଜେପିର ମିନାକ୍ଷୀ ଲେଖି କହିଥିଲେ ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ସେମାନଙ୍କର ଆଇନ୍ଗତ ଅଧିକାର ନୁହେଁ ସେ କହିଥିଲେ ମନ୍ଦିର ମଧ୍ୟକୁ ମହିଳାମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇ ରାଜ୍ୟ ସରକାର ମହିଳାମାନଙ୍କୁ ଉସକାଇବାକୁ ପ୍ରଚେଷ୍ଟା କରୁଛନ୍ତି ଯେଉଁ ଲୋକମାନେ ଧର୍ମରେ ବିଶ୍ୱାସ କରନ୍ତି ନାହିଁ ସେମାନେ ଏଭଳି ଘଟିବାକୁ ଦେଉଛନ୍ତି ବୋଲି ସେ ଦୋଷାରୋପ କରିଥିଲେ ଅପୋଜିସନ୍ ପ୍ରୋଟେଷ୍ଟ ଏଆଇଏଡିଏମ୍କେ ପିଡିପି ୱାଇଏସ୍ଆର୍ କଂଗ୍ରେସ ପାର୍ଟି ଓ କଂଗ୍ରେସ ସଦସ୍ୟମାନେ ସେମାନଙ୍କର ଦାବି ସପକ୍ଷରେ ଆଜି ପାର୍ଲାମେଣ୍ଟ ପରିସର ମଧ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହାତ୍ଲା ଗାନ୍ଧିଙ୍କ ପ୍ରତିମ୍ଭର୍ତ୍ତି ନିକଟରେ ଧାରଣା ଦେଇ ଟିଡିପି ଓ ୱାଇଏସ୍ଆର୍ କଂଗ୍ରେସ ପାର୍ଟି ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମର୍ଯ୍ୟଦା ପ୍ରଦାନ ଓ ରାଜ୍ୟର ନ୍ତଆ ରାଜଧାନୀ ଅମରାବତୀକୁ ଆର୍ଥିକ ସହାୟତା ଦେବା ଲାଗି ଦାବି କରିଥିଲେ ଏଆଇଏଡିଏମ୍କେ ସଦସ୍ୟମାନେ କାବେରୀ ନଦୀ ଉପରେ ବନ୍ଧ ନିର୍ମାଣକୁ ବିରୋଧ କରିଥିଲେ ପଞ୍ଜାବର କଂଗ୍ରେସ ନେତା ସୁନୀଲ ଜାଖର ଓ ଗୁରୁଜିତ୍ ସିଂହ ଔକଲା ଆଳୁ ଚାଷୀମାନଙ୍କ ସମସ୍ୟା ବିଷୟ ଉହ୍ଚାପନ କରିଥିଲେ ଆର୍ଏସ୍ ପ୍ରସାଦ ଇଲେକ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏକ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଆର୍ଥିକ କାରବାର ହୋଇ କରାଯାଇଥିବା ଜାଲିଆତି ମାମଲାଗୁଡ଼ିକର ତଦନ୍ତ ପାଇଁ ସରକାର ରିଜର୍ଭ ବ୍ୟାଙ୍କ୍ ସହ ମିଶି କାର୍ଯ୍ୟ କରୁଛନ୍ତି ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ୍ ଓ ଅନ୍ୟାନ୍ୟ ବାଙ୍କ୍ ମାନେ କ୍ରେଡିଟ୍ କାର୍ଡ ଡେବିଟ୍ କାର୍ଡ ଏଟିଏମ୍ କାର୍ଡ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ରେ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ହୋଇଥିବା ଠକେଇ ମାମଲାଗୁଡ଼ିକୁ ଠାବ କର୍ରଛନ୍ତି ରାଜ୍ୟସଭାରେ ଏକ ପ୍ରଶ୍ରର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି

ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଏସ୍କେ କୌଲ୍ଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ଶୀଘ୍ର ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଜାରି କରାଯିବାକୁ ବହୁ ହିନ୍ଦୁ ସଂଗଠନ ଦାବି କରୁଛନ୍ତି ଆପଶମାନଙ୍କୁ ସ୍ମରଣ କରାଇ ଦିଆଯାଇ ପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମଙ୍ଗଳବାର ଦିନ କହିଥିଲେ ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଜାରି ସଂକ୍ରାନ୍ତ ଯେକୌଣସି ନିଷ୍ପଭି ନିଆଯିବ ଏସ୍ସି ଲୋକପାଳ ଲୋକପାଳ ପାଇଁ ତଲାସୀ କମିଟି ଗଠନ ଦିଗରେ ଗତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆଫିଡାଭିଟ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ପ୍ରଧାନ ବିଚାରପତି ରଂକନ ଗୋଗୋଇ ଓ କଷ୍ଟିସ୍ ଏସ୍କେ କୌଲ୍ଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ଏଲଏସ୍ ବ୍ୟାଙ୍କସ୍ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ଏବଂ ରାଷ୍ଟ୍ରାୟତ ଉଦ୍ୟୋଗଗ୍ରଡ଼ିକର ଉନ୍ତିକରଣ ସକାଶେ ଅର୍ଥ ଆବଶ୍ଚନ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି

ଲୋକମାନଙ୍କ ଶସ୍ତାରେ ଜେନେରିକ୍ ଔଷଧ ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ ପରିଯୋଜନା ଆରମ୍ଭ କରିଥିଲେ

ବିହାର ବାର୍ଡ ଫ୍ର ବିହାର ମୁଙ୍ଗେର ଜିଲ୍ଲାରେ ବାର୍ଡ ଫ୍ଲ ସଂକ୍ରମଣ ଚିହ୍ନଟ ହେବା ପରେ ପ୍ରାୟ ପନ୍ଦର ହଜାର କୁକୁଡ଼ା ନଷ୍ଟ କରିବାକୁ ରାଜ୍ୟ ସରକାର ଆଦେଶ ଦେଇଛନ୍ତି ସେହି ଜିଲ୍ଲାର ଜମାଲପୁର ବ୍ଲକ୍ ଅନ୍ତର୍ଗତ ସଂପତଛକ ଗ୍ରାମଠାରୁ ଏକ କିଲୋମିଟର ଅଞ୍ଚଳ ମଧ୍ୟରେ ସମସ୍ତ କୁକୁଡ଼ା ମାରିବାକୁ ପଶୁସଂପଦ ବିଭାଗ ନିର୍ଦ୍ଦେଶ ଦେଇଛି ଜିଲ୍ଲା ମାଜିଷ୍ଟ୍ରେଟ୍ ଆନନ୍ଦ ଶର୍ମା କରିଛନ୍ତି ଏହା ଦ୍ୱିତୀୟ ପର୍ଯ୍ୟାୟ କୁକୁଡ଼ା ମରା ଅଭିଯାନ